କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜଗତ୍ସିଂହପୁର ଜିଲ୍ଲା ତିର୍ରୋଲ ସଂରକ୍ଷିତ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି

ଏହି ର୍ୟାଲିରେ ବହୁସଂଖ୍ୟାରେ ସମର୍ଥକ ଓ ଦଳୀୟ ନେତା ଯୋଗ ଦେଇଛନ୍ତି ସେହିପରି ବିଜେଡି ପକ୍ଷରୁ ବିରିଡି ବ୍ଲକର ବିଭିନ୍ ଅଞ୍ଞଳରେ ନିର୍ବାଚନୀ ପ୍ରଚାର ଜୋର୍ଦାର ହୋଇଛି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିଜ ସମର୍ଥକଙ୍କ ଗହଶରେ ପ୍ରଚାର ଚଳାଇଛନ୍ତି

ଦଳୀୟ ପ୍ରାର୍ଥୀମାନେ ନିକନିକ ସମର୍ଥକଙ୍କ ଗହଣରେ ଭୋଟରଙ୍କ ଆକୃଷ୍ କରିବାକୁ ଉଦ୍ୟମ କରୁଛନ୍ତି

ସେହିପରି କେହ୍ରମନ୍ତୀ ଧର୍ମେହ୍ର ପ୍ରଧାନ ଲକ୍ଷୀ ପୂଜା ଅବସରରେ ରାକ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଏଥିସହ ମାଙ୍କ ନିକଟରେ ସେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି

ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ତ ଭୋଇ ଆଜି ଏକ ସାମ୍ଘାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି

ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କାରି ରଖିଛି ଏସ୍ପି ପିନାକ ମିଶ୍ର କହିଛନ୍ତି ଜିଲ୍ଲାରେ ବେଟିଂ ଓ ଅନ୍ୟାନ୍ୟ ଅପରାଧ୍କ କାର୍ଯ୍ୟକଳାପ ବିରୁଦ୍ଧରେ ଅଭିଯାନ ଜାରି ରହିଛି